ଜିଲ୍ଲାର କେତେକ ସ୍ଥାନରେ ବନ୍ୟାଜଳ ବିପଦ ସଙ୍କେ ଉପରେ ପ୍ରବାହିତ ହେଉଥିଲେ ମଧ ଏହା କ୍ରମଶଃ ହ୍ରାସ ପାଉଛି ଭଦ୍ରକ ଜିଲ୍ଲାରେ ବୈତରଶୀ ନଦୀ ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି